କ୍ୟାମ୍ପେନିଂ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସମୟ ଆଉ ଦୁଇଦିନ ବାକିଥିବାବେଳେ ପ୍ରଚାର ଅଭିଯାନ ଜୋରଦାର ହୋଇଛି

ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦେଶବ୍ୟାପି ର୍ୟାଲି ଓ ରୋଡ୍ ସୋ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ବିହାର ଓ ଉତ୍ତରପ୍ରଦେଶର ଏକାଧିକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାର ବୁନିୟାଦପୁରଠାରେ ଶ୍ରୀ ମୋଦି ଆଜି ସକାଳେ ଏକ ଜନସଭାରେ ଉଦ୍ବୋଧନ ଦେବେ ବିହାରର ଅରାରିଆଠାରେ ପ୍ରଧାନମନ୍ତ୍ରୀ ଏକ ର୍ୟାଲିରେ ଯୋଗଦେବେ ଅପରାହ୍ନରେ ଶ୍ରୀ ମୋଦି ଉତ୍ତରପ୍ରଦେଶର ଇଟାୱା ଓ ବରେଲିରେ ଉଦ୍ବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବିହାର ଓ ଛତିଶଗଡ଼ରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବିହାର ଏବଂ ଛତିଶଗଡ଼ରେ ବିଭିନ୍ନ ନିର୍ବାଚନୀ ସଭାରେ ଆଜି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଇତିମଧ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦାଖଲ ହୋଇଥିବା ମନୋନୟନପତ୍ରର ଯାଞ୍ଚ କାର୍ଯ୍ୟ ଆଜି କରାଯିବ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାପଲ କରିଥିବା ବ୍ୟକ୍ତି ବିଶେଷ ସୋମବାର ସୁଦ୍ଧା ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ

ଏହି ସମୟରେ ସେ କୌଣସି ଭାଷଣ ଓ ପ୍ରଚାରରେ ଭାଗ ନେଇପାରିବେ ନାହିଁ ଏହି ନିଷେଧାଦେଶ ସଫପର୍କରେ ସଭିଙ୍କୁ ଜଣାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟର ସୋଲାନ୍ ଜିଲ୍ଲାର ରାମସେହରରେ ନିର୍ବାଚନ ପ୍ରଚାର ବେଳେ ଶ୍ରୀ ସଭି ଅତି ଆପଭିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା

ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କମିଶନ କହିଛନ୍ତି ଆର୍ଏଲ୍ଏସ୍ପିର ନେତୃତ୍ୱ ଏବଂ ନିର୍ବାଚନ ଚିହ୍ନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟିହେବାରୁ କମିଶନକୁ ଏ ନେଇ ଶୁଣାଣି କରିବାକୁ ପଡ଼ିଥିଲା କୁଶୱାହା ଗୋଟିଏ ଗୋଷୀର ନେତୃତ୍ୱ ନେଉଥିବା ବେଳେ ବିଧାୟକ ଲଲନ୍ ପାଶ୍ୱାନ ଆଉ ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି

ବିଚାରପତି ସୁଧୀର ଅଗ୍ରୱାଲ ଓ ରାଜେନ୍ଦ୍ର କୁମାର ଏ ସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଏହି ନୋଟିସ୍ ଜାରି କରିଛନ୍ତି ଦୁଇ ସପ୍ତାହ ମଧ୍ୟରେ ଏ ସଂପର୍କରେ ଜବାବ ରଖିବାକୁ କଂଗ୍ରେସ ଦଳ ଓ ଭାରତୀୟ ନିର୍ବାଚନ କମିଶନକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି

ଆବେଦନକାରୀ ଜଣାଇଛନ୍ତି ଯେ ନିର୍ବାଚନ ଇସ୍ତାହାରରେ ଏଭଳି ଏକ ପ୍ରତିଶ୍ରତି ଲୋକପ୍ରତିନିଧି ଆଇନର ବିରୁଦ୍ଧାଚରଣ କରୁଛି ଏହା ଭୋଟରଙ୍କୁ ଲାଞ୍ଚଦେବା ସହ ସମାନ

ଅଦାଲତଙ୍କ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତ ନିମ୍ନଅଦାଲତର ରାୟକୁ ଖାରଜ କରି ଏହି ଦଶ୍ଡାଦେଶ ଶୁଣାଇଛନ୍ତି

ନିମ୍ବ ଅଦାଲତଙ୍କ ଏହି ଆଦେଶକୁ ରାଜ୍ୟ ସରକାର ଏବଂ ବିଜେପି ନେତା ରାଜୀବ ଶୁକ୍ଲାଙ୍କ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା

ପିଏମ୍ ଟିଭି ଇଣ୍ଟରଭିଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କଂଗ୍ରେସ ଦଳ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏବଂ ବିମୁଦ୍ରାୟନ ସଂପର୍କରେ ଲୋକଙ୍କୁ ଭୁଲ୍ ତଥ୍ୟ ଦେଉଛି

ଜନସାଧାରଣଙ୍କ ଆଶା ଆକାଂକ୍ଷା ପ୍ରରଣ କରିବା ପାଇଁ ତାଙ୍କ ସରକାର ଆହୁରି ଦ୍ରତବେଗରେ କାର୍ଯ୍ୟ କରିବା ପାଇଁ ଅଙ୍ଗୀକୃତ ବୋଲି ସେ କହିଛନ୍ତି ସେ ମଧ୍ୟ ବିରୋଧୀଦଳମାନେ ମିଥ୍ୟା ପ୍ରତିଶ୍ରତି ଦେଇ ଲୋକଙ୍କୁ ଉଦ୍ଭ୍ରାନ୍ତ କରୁଥିବା କହିବା ସହ ସାଂପ୍ରଦାୟିକ କାର୍ଯ୍ୟସୂଚୀ ଚଳାଇଥିବା ଅଭିଯୋଗ କରିଛନ୍ତି ଯେଉଁମାନେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତାମାନେ ସେମାନଙ୍କୁ ଭେଟୁଛନ୍ତି ବୋଲି ସେ କହିବା ସହ ବିଚ୍ଛିନ୍ନତାବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ସେ କହିଛନ୍ତି ସାଧ୍ୱି ପ୍ରଜ୍ଞା ଠାକୁରଙ୍କ ପ୍ରାର୍ଥୀତ୍ୱକୁ ଯେଉଁ କଗ୍ରେସ ନେତାମାନେ ପ୍ରଶ୍ନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ କାମିନ୍ରେ ଏବେ ବାହାରକୁ ଆସିଛନ୍ତି ସୂଚନାଯୋଗ୍ୟଯେ ପ୍ରଜ୍ଞାଠାକୁର ମଧ୍ୟପ୍ରଦେଶର ଭୋପାଳ ସଂସଦୀୟ ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢୁଛନ୍ତି

ରାତି ପ୍ରାୟ ଗୋଟାଏ ବେଳେ ଟ୍ରେନ୍ଟି ହାଓଡ଼ାଠାରୁ ନୂଆଦିଲ୍ଲୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ସ୍ଥାନୀୟ ଲୋକେ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ବଗିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି

ଘଟଣାସ୍ଥଳକୁ ରେଳବାଇ ଓ ଏନ୍ଡିଆର୍ଏଫ୍ର ଉଦ୍ଧାରକାରୀ ଦଳ ଯାଇଛନ୍ତି

ଜେକେ ଆଟାକ୍ ଜାମ୍ମୁ କାଶ୍ମୀରର ବାରମୂଳା କିଲ୍ଲା ସାପୋରେ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ସେନା ପାଟ୍ରୋଲିଂ ଦଳକୁ ଆକ୍ରମଣ କରିଥିବା ଜଣେ ଅଜଣା ଆତଙ୍କବାଦୀର ପାଲଟା ଗୁଳିରେ ମୃତ୍ୟୁ ହୋଇଛି ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ସେନାର ପାଟ୍ରୋଲି ଗାଡ଼ି ଓ୍ୱାଟର ଗାଁ ଅଞ୍ଚଳରେ ଯାଉଥିବାବେଳେ ଆତଙ୍କବାଦୀ ଜଣଙ୍କ ଗୁଳି ଚଳାଇଥିଲା ସେନାର ପ୍ରତି ଆକ୍ରମଣରେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ସୂତ୍ରରୁ କୁହାଯାଇଛି ସେନାପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି କମ୍ବିଂ ଅପରେସନ୍ କରିବା ଦ୍ୱାରା ଆଉଜଣେ ଆତଙ୍କବାଦୀ ଧରାପଡ଼ିଥିବା ବିଶ୍ୱାସ କରାଯାଉଛି ଅନ୍ୟ ଏକ ଘଟଣାରେ ଗତ ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ପୁଲୱାମା କିଲ୍ଲା ମିଦୋରା ଟ୍ରାଲ ଅଞ୍ଚଳରେ ଥିବା ଏକ ସିଆର୍ପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ମଣ ହୋଇଛି ଆବୁଧାବି ଟେମ୍ପୁଲ୍ ସଂଯୁକ୍ତ ଆରବ ଏମିରେଟ୍ସରେ ନିର୍ମିତ ହେବାକୁ ଥିବା ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ଉତ୍ସବ ଆଜି ଅନୁଷ୍ଠିତ ହେବ ମନ୍ଦିର କମିଟି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ସ୍ୱାମୀନାରାୟଣ ସଂସ୍ଥାର ସାଧୁ ମହନ୍ତ ସ୍ୱାମୀ ମହାରାଜ ଏହି ଶିଳାନ୍ୟାସ ବିଧିରେ ପୌରୋହିତ୍ୟ କରିବେ

ସୁଷମା ତ୍ରିପୋଲି ଲିବିୟାର ରାଜଧାନୀ ତ୍ରିପୋଲି ଓ ଆଖପାଖ ଅଞ୍ଚଳରେ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଥିବାରୁ ସେଠାରେ ଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ପରାମର୍ଶ ଦେଇଛନ୍ତି ଏବେ ସେଠାକାର ପରିସ୍ଥିତି ଅନୁକ୍ଳ ନଥିବାରୁ ଏହି ଭାରତୀୟମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହଜ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ତେବେ ତ୍ରିପୋଲିକୁ ବିମାନ ଚଳାଚଳ କରୁଥିବାରୁ ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟ କରାଯିବ ସୂଚନାଯୋଗ୍ୟ ଯେ ତ୍ରିପୋଲିର ସ୍ଥିତି ବିଗିଡ଼ିଯିବା ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଥିଲା

ହଜ୍ କୋଟା ବାର୍ଷିକ ହଜ୍ ଯାତ୍ରା ପାଇଁ ଭାରତୀୟ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯେଉଁ ନିର୍ଦ୍ଦିଷ୍ଟ ସଂଖ୍ୟା ରହିଥିଲା ସାଉଦି ଆରବ କର୍ତ୍ତପକ୍ଷ ତାହାକୁ ବୃଦ୍ଧି କରିଛନ୍ତି

ଏହି କୋଟା ବୃଦ୍ଧି ଫଳରେ ଉତ୍ତରପ୍ରଦେଶ ପଣ୍ଟିମବଙ୍ଗ ଆନ୍ଧ୍ରପ୍ରଦେଶ ଏବଂ ବିହାର ଭଳି ରାଜ୍ୟରୁ ଅଧିକ ତୀର୍ଥଯାତ୍ରୀ ଏଶିକି ହଜ୍ ଯାତ୍ରା ସୁବିଧା ପାଇପାରିବେ

ଏହା ରୟାଲ୍ ଚାଲେଞ୍ଜର୍ସର ଦ୍ୱିତୀୟ ବିଜୟ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର ଏହି ପର୍ଯ୍ୟାୟରେ ପଞ୍ଚମ ପରାଜୟ

ଗତକାଲି ଲୁଧିଆନାରେ ଏହି ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଆସନ୍ତାକାଲି ଫାଇନାଲ୍ରେ ସର୍ଭିସେସ୍ ପଞ୍ଜାବକୁ ଭେଟିବ